ସେ କହିଛନ୍ତି ବିନା ସୁଧରେ ଚାଷୀଙ୍କୁ ଋଣ ମିଳିବ ରାଜ୍ୟର ସବୁ ଜିଲ୍ଲାର ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯିବ

ଏହି ଅବସରରେ ଶ୍ରୀ ଶାହା ରାକ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି

ଭ୍ରବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ ଶେଷ କରି ସେ ପ୍ରଥମେ ପୋଲସରା ଯିବାର କାର୍ଯ୍ୟକ୍ରମ ରହିଛି

ଏଥିରେ ଦଳ ଦରିକ୍ର ଚାଷୀ ଯୁବକ ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି

ଚାଷୀମାନଙ୍କପାଇଁ ବି ଯୋଜନା ରଖିଛି କଂଗ୍ରେସ

ରଣ ପରିଶୋଧ କରିସାରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ କରାଯିବ ସବୁ ଚାଷୀଙ୍କୁ ସୋଲାର ପମ୍ମ ଯୋଗାଇ ଦିଆଯିବ ତା' ସହିତ ଚାଷପାଇଁ ବ୍ୟବହୃତ ବିଦ୍ୟୁତ୍ ଶୁଲ୍କ ଛାଡ଼ କରାଯିବ

ଏହି ଅବସରରେ ଇସ୍ତାହାର କମିଟି ଅଧ୍ଧକ୍ଷ ଗଣେଶ୍ୱର ବେହେରା ଓ ଅନ୍ୟାନ୍ୟ ନେତାଗଣ ଉପସ୍ତିତ ଥିଲେ

ଦୁଇଟି ଆସନ ଧର୍ମଶାଳା ଓ ତିର୍ତୋଲ ଆସନରେ ଦଳ ପ୍ରାର୍ଥୀ ବଦଳ କରିଛି

ନିର୍ବାଚନରେ ଦୁଇଟି ଆସନରୁ ପିସିସି ସଭାପତି ନିରଞ୍ଞନ ପଟ୍ଟନାୟକ ଲଢ଼ିବେ

ଘୋଷିତ ତାଲିକା ଅନୁସାରେ ଭ ନିରଞ୍ଚନ ପଟ୍ଟନାୟକ ଭଦ୍ରକରୁ ନଳିନୀକାନ୍ତ ମହାନ୍ତି ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର ଧର୍ମଶାଳାରୁ କିଷାନ ପଣ୍ତା ସାଲେପୁରରୁ ରବୀନ୍ଦ୍ରନାଥ କର ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କା ତିର୍ଭୋଲ୍ରୁ ଦେବୀ ପ୍ରସାଦ ମଲ୍କିକ ବାଲିକୁଦା ଏରସମାରୁ ଡକୁର ଲଲାଟେନ୍ଦୁ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ପ୍ରାର୍ଥୀ ହେବେ

ଦଳ ଏଯାଏ କେନ୍ଦ୍ରାପଡ଼ା ବିଧାନସଭା ଆସନପାଇଁ ପ୍ରାର୍ଥୀ ଦେଇ ନାହି

ସେହିପରି କଂଗ୍ରେସର ବରିଷ ନେତା ତାରାପ୍ରସାଦ ବାହିନୀପତି ବିଭିନ୍ ଗ୍ରାମରେ ସଭାସମିତି କରି ଭୋଟ୍ପାଇଁ ପ୍ରଚାର କର୍ବଛନ୍ତି

ଅନ୍ୟତ୍ର ପାଗରେ ବିଶେଷ କିଛି ପରିବର୍ଭନର ସୟାବନା ନାହି ବୋଲି ପାଶିପାଗ ବିଭାଗ ପକ୍ଷର୍ କ୍ରହାଯାଇଛି